ଏହାଦ୍ୱାରା ଯାତ୍ରୀମାନଙ୍କୁ ଅଧିକ ଖର୍ଚ କରିବାକୁ ପଡୁଥିବା ବେଳେ ଅଧିକ ସମୟ ମଧ୍ଧ ଲାଗୁଛି

ମହଶ ମହଶ ସୁନାରେ ସଜେଇ ହୋଇଛନ୍ତି ମହାପ୍ରଭୁ ଜଗନ୍ନାଥ ବଳଭଦ୍ର ଓ ଦେବୀ ସୁଭଦ୍ରା

ସେହିପରି କଟକର ଦୋଳମୁଖାଇ ଚାନ୍ଦିନୀଚୌକ ସମେତ ବିଭିନ୍ ସ୍ଚାନରେ ଜୀଉମାନଙ୍କ ବାହୁଡ଼ା ଯାତ୍ରା ଶେଷ ହୋଇଥିବା ବେଳେ ଆକି ସକ୍ଷ୍ୟାରେ ସୁନାବେଶ ଓ ସାକ୍ଷ୍ୟ ଦର୍ଶନ ଅନୁଷ୍ଷିତ ହେଉଛି

ଆଜି ବୃଟ୍ପାଲି ସମତେ ଜିଲାର ଅନେକ ଅଞ୍ଚଳରେ ବାହୁଡା ଯାତ୍ରା ପାଳନ କରାଯାଇଛି

ଏହି ସମୟରେ ଭକ୍ତମାନଙ୍କ ଦ୍ୱାରା ବାଟଭୋଗ ସବୁ ଲାଗି କରାଯାଇଥିଲା

ଏହା ପରେ ରଥ ଟଶା ଖୋର୍ବ୍ଧା ବଲାଙ୍ଗିର ଜାତୀୟ ରାଜପଥ ଉପରେ ଟଶା ଯାଇଥିଲା ସେହିପରି ଜିଲାର ନାରାୟଶ ନଗର ସାହାଜପାଲ ବଘିଆପଡା ବାଉଁଶ୍ବଣୀ ଓ ଅନ୍ୟ କେତେକ ଗ୍ରାମରେ ଏକାଦଶୀ ତିଥିରେ ଆଜି ପାଳିତ ହୋଇଅଛି ବାସି ବାହୁଡା ଯାତ୍ର

ସେହିପରି ନୟାଗଡ଼ରେ ଆକି କାତୀୟ ଲୋକ ଅଦାଲତ ସ୍ରାନୀୟ ଜିଲ୍ଲା ଦୌରା ଜଜ୍ କୋର୍ଟ୍ ପରିସରରେ ଅନୁଷ୍ଠିତ ହୋଇଥିଲା

ତାଙ୍କୁ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ପତି ମିଳିଛି ଏ ନେଇ ଆକି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆନୁଷ୍ଠାନିକ ବିଙ୍କପ୍ତି କାରି ହୋଇଛି

ସେଇ ଗାଁର ଅନିତା ମହାକୁଡ଼ ଓ ଅନିଶା ନାୟକ ପୋଖରୀ ଗାଧେଇ ଯାଇଥିବାବେଳେ ବୁଡ଼ି ଯାଇଥିଲେ

ସେମାନଙ୍କୁ ଆହତ ଅବସ୍ତାରେ ଉଦ୍ଧାର କରାଯାଇଛି ହାଟଡିହି ଦମକଳ ବାହିନୀ ଆନନ୍ଦପୁର ମେଡିକାଲ୍ରେ ଭର୍ତି କରାଯାଇଛି